ଏହା ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ଚ୍ୟାନେଲ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୂଚନା ଓ ପ୍ରସାରଣ ମନ୍ତ୍ରଶାଳୟ ଆକାଶବାଣୀ ଓ ଦୂରଦର୍ଶନ ସମ୍ଭାଦ ବିଭାଗର ୟୁ ଟ୍ୟୁବ ଚ୍ୟାନେଲରେ ମଧ୍ୟ ପ୍ରସାରଣ କରାଯିବ

ହିନ୍ଦି ପ୍ରସାରଣ ପରେ ପରେ ଆକାଶବାଣୀର ସମସ୍ତ ଆଞ୍ଚଳିକ ଭାଷାରେ ଏହା ପ୍ରସାରଣ କରାଯିବ ଆଞ୍ଚଳିକ ଭାଷାରେ ପୁନଃ ପ୍ରସାରଣ ରାତି ଆଠଟାରେ କରାଯିବ

ଏକ ସରକାରୀ ବିବୃଭିରେ କୁହାଯାଇଛି ଶ୍ରୀ ମୋଦି କାର୍ନିକୋବର ସ୍ଥିତ ସୁନାମୀ ସ୍କାରକୀ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ଦିବଂଗତ ଆତ୍ମାଙ୍କ ପାଇଁ ନିର୍ମିତ ପ୍ରାଚୀରରେ ଦୀପ ପ୍ରଜ୍ଜଳନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଶ୍ରୀ ମୋଦି ଆରୋଙ୍ଗ୍ଠାରେ ଆଇଟିଆଇର ଉଦ୍ଘାଟନ କରିବା ସହିତ ସେଠାରେ କେତେକ ଭିଭିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ ପରେ ପ୍ରଧାନମନ୍ତ୍ରୀ ପୋର୍ଟବ୍ଲେୟାର୍ରେ ଥିବା ଶହୀଦ ସ୍କତିସ୍ଥଳଠାରେ ଶ୍ରଦ୍ଧାସ୍ତୁମନ ଅର୍ପଣ କରିବେ ସହରରେ ଥିବା ସେଲୁଲାର୍ ଜେଲ୍କୁ ମଧ୍ୟ ଶ୍ରୀ ମୋଦି ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ପୋର୍ଟବ୍ଲେୟାର୍ର ସାଉଥ୍ ପଏଷ୍ଟ୍ରେ ପତାକା ଉତ୍ତୋଳନ ସହିତ ମାରିନା ପାର୍କଠାରେ ନେତାଜ୍ଞୀ ସୁଭାଷ ବୋଷ୍ଙ୍କ ପ୍ରତିମୂର୍ଭିରେ ପୁଷ୍ପଗୁଚ୍ଛ ଅର୍ପଣ କରିବେ

ପିଏମ ତ୍ରିପୁରା ପୌର ଉପନିର୍ବାଚନରେ ବିଜେପି ପ୍ରାର୍ଥୀମାନଙ୍କୁ ଜୟଯୁକ୍ତ କରାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିପୁରାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଟୁଇଟ୍ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବ

ନକ୍ଭି ଏଜୁକେସନ କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପର ମନ୍ତ୍ରୀ ମୁକ୍ତାର ଆୱାସ ନକ୍ତି ସମାଜ ଦୁର୍ବଳ ଶ୍ରେଣୀର ଲୋକଙ୍କର ଶିକ୍ଷାଗତ ଏବଂ ସାମାଜିକ ସଶକ୍ତିକରଣ କରି ସେମାନଙ୍କୁ ରାଜନୈତିକ ଶୋଷଣରୁ ମୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ବିନା ପାତରଅନ୍ତରରେ ବିକାଶ ହେଉଛି ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ବିଜେପି ସରକାରଙ୍କ ପ୍ରାଥମିକତା ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଅଞ୍ଜୁମାନ୍ ଏ ଇସ୍ଲାମ ଦ୍ୱାରା ପରିଚାଳିତ ଡକୁର ଏମ୍ଆଇଜେ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଜୁନିୟର କଲେଜର ନୃତନ କୋଠାର ଭିଭିପ୍ରସ୍ତର ସ୍ଥାପନ ଅବସରରେ ଶ୍ରୀ ନକ୍ଭି ଉଦ୍ବୋଧନ ଦେଇଥିଲେ ଗିରିରାଜ ସିଂ ଏନଇ କେନ୍ଦ୍ର ଅତିକ୍ଷୁଦ୍ର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ତ୍ରିପୁରାର ବିକାଶ ପାଇଁ ଅର୍ଥର ଅଭାବ ନାହିଁ ଅଗରତାଲାର ଆରକେପୁରଠାରେ ଏକ ଟୁଲ ରୁମ୍ ଓ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟନ କରିବା ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ସିଂ କୃଷକମାନଙ୍କର ସୁବିଧା ପାଇଁ କୃଷିକ୍ଷେତ୍ରରେ ନୂଆ ଜ୍ଞାନକୌଶଳ ବ୍ୟବହାର ଉପରେ ଗୁରୁତ୍ୱପ୍ରଦାନ କରିଚ୍ଛନ୍ତି ଇଣ୍ଡିଆ ସିବିଡି ଭାରତ ଗତକାଲି ଏହାର ଷଷ୍ଠ ଜାତୀୟ ରିପୋର୍ଟ କ୍ଜୈବ ବିବିଧତା ଗୋଷ୍ଠୀକୁ ପ୍ରଦାନ କରିଛି ପରିବେଶ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରାଜ୍ୟ ଜୈବ ବିବିଧତା ପରିଷଦ ଏସବିବିଏସର ତ୍ରୟୋଦଶ ଜାତୀୟ ବୈଠକର ଉଦ୍ଘାଟନୀ ଅଧିବେଶନ କାଳରେ ଅନଲାଇନ ମାଧ୍ୟମରେ ଏହି ରିପୋର୍ଟ ଦାଖଲ କରିଛନ୍ତି

ଭୋଟଗ୍ରହଣ ପରେ ପରେ ଗଣତି ଆରମ୍ଭ ହେବ ରାଜ୍ୟରେ ଜଣେ ନିର୍ବାଚନ ଅଧିକାରୀ କହିଛନ୍ତି ପାଖାପାଖି ଆଠହଜାର ପ୍ରାର୍ଥ୍ ସରପଞ୍ଚ ଓ ପଞ୍ଚ ପଦଗୁଡିକ ପାଇଁ ନିର୍ବାଚନ ଲଢ଼ୁଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ଅଧ୍ୟକ୍ଷ ଅମିତ ସାହା କେନ୍ଦ୍ର ମନ୍ତ୍ରୀଗଣ ଜାତୀୟ ଏବଂ ରାଜ୍ୟ କାର୍ଯ୍ୟକର୍ତ୍ତା ତଥା ଅନ୍ୟାନ୍ୟ ନେତୃବୃନ୍ଦ ଏହି ବୈଠକରେ ଯୋଗଦେବେ

ସେମାନେ ହେଲେ ପୁଲଓ୍ୱାମାର ରହମୁ ଅଞ୍ଚଳର ମୁଜାମିଲ୍ ଅହମ୍ମଦ ଦର୍ ଟିକେନ୍ ବାତାବୋରା ଅଞ୍ଚଳର ଓ୍ୱାସିମ୍ ଆକ୍ରମ ଓ୍ୱାନି ଏବଂ ପିର୍ଚୁ ଅଞ୍ଚଳର ମୁଜାମିଲ୍ ଜଣେ ପୁଲିସ ମୁଖପାତ୍ର କହିଛନ୍ତି ଏନକାଉଷ୍ଟରସ୍ଥଳୀରୁ ମିଳିଥିବା ବିଭିନ୍ନ ପ୍ରମାଣରୁ ଜଣାପଡିଛି ଯେ ଚତୁର୍ଥ ସନ୍ତ୍ରାସବାଦୀଜଣକ ପାକିସ୍ତାନର ନାଗରିକ ମୃତ ଉଗ୍ରବାଦୀମାନଙ୍କର ଜେଇଏମ୍ ସହିତ ସମ୍ପର୍କ ରହିଛି ବୋଲି ସେ କହିଛନ୍ତି

ପିବିଏଲ ପ୍ରିମିୟମ୍ ବ୍ୟାଡମିଙ୍କନ ଲିଗ୍ରେ ଗତକାଲି ପୁଣେର ଛତ୍ରପତି ଶିବାଜୀ ସ୍ୱୋର୍ଟ୍ସ କମ୍ପ୍ଲେକ୍ସରେ ଖେଳାଯାଇଥିବା ମ୍ୟାଚରେ ରତୁପର୍ଣ୍ଣା ଦାସଙ୍କ ଅପରାଜିତ ଅଭିଯାନ ଫଳରେ ନର୍ଥ ଇଷ୍ଟର୍ଣ୍ଣ ୱାରିୟସ୍ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି

କ୍ରିକେଟ୍ ମେଲ୍ବୋର୍ଣ୍ଣ ଟେଷ୍ଟକୁ ଜିତିବା ପାଇଁ ଭାରତକୁ ଦୁଇଟି ଉଇକେଟର ଆବଶ୍ୟକତା ଥିବାବେଳେ ବର୍ଷା ଯୋଗୁ ଆଜି ପଞ୍ଚମ ଦିନର ଖେଳ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ